ପ୍ରବାସୀ ଭାରତୀୟମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେକ୍ ଆଶ୍ୱାସନା ଦେଇଛନ୍ତି

ପିଏମ୍ ବାରାଣାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରାଣାସୀଠାରେ ପଞ୍ଚଦଶ ପ୍ରବାସୀ ଭାରତୀୟ ଦିବସକୁ ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଷ୍ଟାର୍ଟ୍ଅପ୍ ଷ୍ଟାଣ୍ଡଅପ୍ ଓ ପ୍ରତିରକ୍ଷା ଉତ୍ପାଦନରେ ପ୍ରବାସୀ ଭାରତୀୟମାନେ ମହତ୍ୱପୂର୍ଣ୍ଣ ଭୂମିକା ନେବା ସହ ଭାରତର ବିକାଶ ପାଇଁ କାର୍ଯ୍ୟ କରିପାରିବେ ପ୍ରବାସୀ ଭାରତୀୟମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କ ବାସସ୍ଥାନର ବିକାଶ ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ଆହ୍ୱାନ କଣାଇଛନ୍ତି ସେ କହିଛନ୍ତି ପ୍ରବାସୀ ଭାରତୀୟମାନଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ଆଗକୁ ମଧ୍ୟ ଗ୍ରହଣ କରିବେ ସେ କହିଛନ୍ତି ସରକାର ପ୍ରବାସୀ ଭାରତୀୟମାନଙ୍କୁ ସବୁ କ୍ଷେତ୍ରରେ ସହାୟତା ପ୍ରଦାନ କରିବେ ସରକାର ପ୍ରବାସୀ ତୀର୍ଥ ଦର୍ଶନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଶ୍ରୀ ମୋଦି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ସବ୍ କା ସାଥ୍ ସବ୍ କା ବିକାଶ ନୀତି ଉପରେ କାର୍ଯ୍ୟ କରୁଛି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ୍ ଭାରତ ଆମ ଦେଶରେ କାର୍ଯ୍ୟକାରୀ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଦେଶରୁ ଦୁର୍ନୀତି ଦୂର କରିବା ପାଇଁ ସରକାର ବୈଷୟିକଜ୍ଞାନର ସହାୟତା ନେଇଛନ୍ତି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

ସେ କହିଥିଲେ ପ୍ରବାସୀ ଭାରତୀୟ ଦିବସ ଭାରତୀୟ ବଂଶୋଭବମାନଙ୍କର ସବୁଠୁ ମୁଲ୍ୟବାନ ସମ୍ମେଳନ ଇସିଆଇ ଇଭିଏମ୍ସ୍ ଇଲେକ୍ରୋନିକ୍ ଭୋଟିଂ ମେସିନ୍ ଇଭିଏମ୍ ରେ କାଲିଆତି କରାଯିବା ନେଇ ନିଜକୁ ସାଇବର ବିଶେଷଜ୍ଞ କହୁଥିବା ଜଣେ ବ୍ୟକ୍ତିଙ୍କ ଦାବି ଉପରେ ଏଫ୍ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିବାକୁ ନିର୍ବାଚନ କମିଶନ୍ ଦିଲ୍ଲୀ ପୁଲିସ୍କୁ କହିଛି ପୁଲିସ୍ ନିକଟକୁ ପତ୍ର ଲେଖି ନିର୍ବାଚନ କମିଶନ୍ ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଉଲ୍ଲେଖ କରିଛି ଲଣ୍ଡନରେ ଏକ କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ନିଜକୁ ସାଇବର ବିଶେଷଜ୍ଞ ବୋଲି ଦର୍ଶାଇ ଇଭିଏମ୍ ଡିଜାଇନ୍ ଟିମ୍ରେ ସେ ସଦସ୍ୟ ଥିବାର ଦାବି କରିଛି ଭାରତରେ ନିର୍ବାଚନ ପାଇଁ ବ୍ୟବହୃତ ଇଲେକ୍ତୋନିକ୍ ଭୋଟିଂ ମେସିନ୍ରେ କାଲି କରାଯାଇ ପାରିବ ବୋଲି ସେ ଦାବି କରିଛି ନିର୍ବାଚନ କମିଶନ୍ କହିଛି ସେହି ବ୍ୟକ୍ତି କରିଥିବା ଦାବି ଭାରତୀୟ ପିଙ୍ଗଳ ଆଇନ୍କୁ ଲଂଘନ କରୁଚି ଓ ଏହାର ଶୀଘ୍ର ତଦନ୍ତ ହେବା ଆବଶ୍ୟକ

ଶ୍ରୀ ପ୍ରସାଦ କହିଛନ୍ତି ଏହି ହାକାଥାନ୍ ବିଦେଶରେ ଭାରତର ଗାରିମା ହ୍ରାସ କରିଛି ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା କପିଲ ଶିବଲଙ୍କ ଉପସ୍ଥିତି ନେଇ ଶ୍ରୀ ପ୍ରସାଦ ପ୍ରଶ୍ନ ଉଠାଇଛନ୍ତି ସେ ଅଭିଯୋଗ କରିଛନ୍ତି ଯେ ଏହି କାର୍ଯ୍ୟକ୍ରମର ଆୟୋଜକ ନ୍ୟାସନାଲ୍ ହେରାଲ୍ଡକୁ ଅର୍ଥ ପ୍ରଦାନ କରିଛନ୍ତି

ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ବାଳ ଶକ୍ତି ପୁରସ୍କାର ଓ ବାଳ କଲ୍ୟାଣ ପୁରସ୍କାର ଏହିପରି ଦୁଇଟି ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି

ଓଡ଼ିଶା ଆକୁଡେଣ୍ଟ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଆଜି ଏକ ମିନି ଟ୍ରକ୍ ଖାତ ମଧ୍ୟକୁ ଖସି ପଡ଼ିବାରୁ ଆଠ ଜଣଙ୍କର ମୃତ୍ୟୁ ହୋଇଛି

ଜିଲ୍ଲା ମୁଖ୍ୟାଳୟରୁ ଏକ ଡାକ୍ତରୀ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି କରୁରିକାଳୀନ ଚିକିତ୍ସା ଯୋଗାଇ ଦେଇଥିଲେ

ଆର୍ ଡେ ଟ୍ରାଫିକ୍ ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ ପୁଲିସ୍ ଯାନବାହନ ଚଳାଚଳ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି ଏହି ରାସ୍ତାରେ ପରେଡ୍ର ସୁପରିଚାଳନା ପାଇଁ ବିଭିନ୍ନ ଟ୍ରାଫିକ ନିୟନ୍ତ୍ରଣ ଲାଗୁ କରାଯିବ

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷର୍ ଏକ ପ୍ରେସ୍ ବିବୃତ୍ତିରେ କୃହାଯାଇଛି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କର ଏହା ପ୍ରଥମ ଭାରତ ଗସ୍ତ ନେଲସନ୍ ମଣ୍ଡେଲାଙ୍କ ପରେ ରାମାଫୋସା ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଭାରତର ସାଧାରଣତନ୍ତ ଦିବସ ଉତ୍ସବରେ ମ୍ରଖ୍ୟ ଅତିଥି ଭାବେ ଯୋଗ ଦେବେ

ସେହିଦିନ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅତିଥି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ନୈଶ୍ୟ ଭୋଜି ସଭାର ଆୟୋଜନ କରିଛନ୍ତି

ଏହା ଦୁଇ ଦେଶ ମଧ୍ୟରେ ବ୍ୟବସାୟୀକ ସମ୍ପର୍କ ବୃଦ୍ଧିରେ ସାହାଯ୍ୟ କରିବ

ଚିକିତ୍ସା ପାଇଁ ତାଙ୍କୁ ହସିଟାଲ୍ରେ ଭର୍ତ୍ତି କରାଯାଇଛି ନିରାପତ୍ତା ବାହିନୀ ସୂତ୍ରରୁ କୁହାଯାଇଛି ସେନାବାହିନୀ ଓ ଅର୍ଦ୍ଧସାମରିକ ବାହିନୀ ତଥା ଜନ୍ମୁ କାଶ୍ମୀର ପୁଲିସ୍ର ଏକ ମିଳିତ ଦଳ ହେଫ୍ ଶିର୍ମଲ୍ ଅଞ୍ଚଳକୁ ଚାରିପଟୁ ଘେରାଓ କରି ଖୋକାଖୋଳି କରିବା ସମୟରେ ସେଠାରେ ଲୁଚିରହିଥିବା ସନ୍ତାସବାଦୀମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ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 ଡବ୍ୟୁବି ଅମିତ ଶାହା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ପଣ୍ଠିମବଙ୍ଗରେ ଶାସକ ତ୍ତ୍ଣମଳ କଂଗ୍ରେସର ତୀବ୍ର ସମାଲୋଚନା କରିଛନ୍ତି ସେ କହିଛନ୍ତି ଆସନ୍ତା ଲୋକସଭା ନିର୍ବାଚନରେ ରାଜ୍ୟରେ ଗଣତନ୍ତ୍ର ପୁନଃ ସ୍ଥାପିତ ହେବ ମାଲଦା ଜିଲ୍ଲାରେ ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ କରି ଶ୍ରୀ ଶାହା କହିଛନ୍ତି ନାଗରିକ ବିଲ୍ ପାସ୍ ହେବା ପରେ ସମସ୍ତ ବଙ୍ଗୀୟ ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ ଶ୍ରୀ ଶାହା କହିଛନ୍ତି ରାଜ୍ୟରେ ଅରାଜକତା ପାଇଁ ଦାୟି ତୂଣମୂଳ କଂଗ୍ରେସ ଆସନ୍ତା ସାଧାରଣ ନିର୍ବାଚନରେ ଗାଦିଚ୍ୟୁତ ହେବ ବିରୋଧୀ ଦଳମାନେ ଗଠନ କରିଥିବା ମହା ମେଣ୍ଟ କେବଳ ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ବୋଲି ବିଜେପି ସଭାପତି ଅଭିଯୋଗ କରିଛନ୍ତି ୟୁପି ସ୍ୱାମୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କର୍ଷାଟକର ତ୍ରମାକ୍ରରଠାରେ ଥିବା ସିଦ୍ଧ ଗଙ୍ଗାମଠର ମହନ୍ତ ଶିବ କୃମାର ସ୍ୱାମୀଜୀଙ୍କର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଲକ୍ଷ୍ନୌଠାରେ ଏକ ଶୋକ ବାର୍ଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମହନ୍ତ ଶିବ କୁମାର ସ୍ୱାମୀଜୀଙ୍କ ମୃତ୍ୟୁ ସମାଜ ପାଇଁ ଏକ ବିରାଟ କ୍ଷତି ସେ ତାଙ୍କ ଜ୍ଞାନ ମାଧ୍ୟମରେ ସମାଜକୁ ରୁଦ୍ଧିମନ୍ତ କରିଥିଲେ ୟୁଏସ୍ ହାରିସ୍ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ କମଲା ହାରିସ୍ଙ୍କ ଅଂଶଗ୍ରହଣ ଆମେରିକାରେ ରହ୍ରଥିବା ଭାରତୀୟମାନଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି

ଆମେରିକାରେ ରହୁଥିବା ଭାରତୀୟମାନଙ୍କ ନେତୃବୁନ୍ଦମାନେ କହିଛନ୍ତି ଭାରତୀୟ ବଂଶୋଭବ ହାରିସ୍ଙ୍କ ପ୍ରତି ବେଶ୍ ଜନସମର୍ଥନ ରହିଛି ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିବା ପାଇଁ ଭାରତୀୟ ବଂଶୋଭବ ଏହି ସିନେଟରଙ୍କ ଘୋଷଣା ଐତିହାସିକ ଏବଂ ଏହା ଭାରତୀୟ ଆମେରିକୀୟମାନଙ୍କର ଦୀର୍ଘ ଦିନର ଆଶାର ପ୍ରତିଫଳନ କରିଛି ବିଶିଷ୍ଟ ସମାଜସେବୀ ଏମ୍ଆର୍ ରଙ୍ଗସ୍ୱାମୀ ଏହାକୁ ଏକ ଗୌରବମୟ କ୍ଷଣ ବୋଲି କହିଚ୍ଚନ୍ତି ଓ୍ବେଦର୍ ଉତ୍ତର ଭାରତ ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ସାମାନ୍ୟରୁ ପ୍ରବଳ ବର୍ଷା ଲାଗି ରହିଛି ଭାରତୀୟ ପାଣିପାଗ ବିଭାଗର ସ୍ନଚନା ଅନୁସାରେ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ବାୟୁ ପ୍ରବାହ କ୍ରନିତ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ଘ୍ରର୍ଷିବାତ୍ୟା ପଣ୍ଟିମ ହିମାଳୟ ଅଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳର ସମତଳ ଅଞ୍ଚଳରେ ବ୍ୟାପକ ବର୍ଷା ଆଣିଛି

ଉତ୍ତରାଖଣ୍ଡରେ ଆକି ପୁଣିଥରେ ତୁଷାରପାତ ଦେଖିବାକୁ ମିଳିଛି ଡେରାଡୁନ୍ ଓ କେତେକ ନିମ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି ହିମାଚଳ ପ୍ରଦେଶରେ ଗତ ରାତିରୁ ତୃଷାରପାତ ଓ ବର୍ଷା ଲାଗି ରହିଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି